ଏଠାରେ ସ୍ରଚନାଯୋଗ୍ୟ ଗତକାଲି ଦୀପାବଳି ଅବସରରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଦୁର୍ନୀତିମୁକ୍ତ ହେବାକୁ ସମ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ କୌଣସି ସରକାରୀ କର୍ମଚାରୀ ଦୁର୍ନୀତି କର୍ଥଥଲେ ତାଙ୍କୁ ଛଡାଯିବ ନାହିଁ ବୋଲି ମୁଖ୍ୟମନ୍ତୀ ସ୍କଷ୍ଟ କରିଥିଲେ

ଏହି ଶପଥପାଠ କାର୍ଯ୍ୟକ୍ରମରେ ଆଇଜି ରେଖା ଲୋହାନୀଙ୍କ ସମେତ ସମସ୍ତ ଏଆଇଜି ସମସ୍ତ ସଂସ୍ଥା ଅଧିକାରୀ ଉପବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ରିତ ରହି ଶପଥ ପାଠ କରିଥିଲେ

ବିଜେପି ମହିଳା ମୋର୍ଚାର ଏକ ଶୋଭାଯାତ୍ରା ଦଳୀୟ କାର୍ଯ୍ୟାଳୟରୁ ବାହାରି ତୋଶାଳି ପ୍ଲାକାଠାରେ ଥିବା ମହିଳା କମିଶନଙ୍କ କାର୍ଯ୍ୟାଳୟକୁ ଯାଇଥିଲା

ଦୀପାବଳି ଅଘଟଣ ଆଲୋକର ପର୍ବ ଦୀପାବଳି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି